ଏଥିରେ ଗୋଟିଏ ପାଠାଗାର ଦୁଇଟି ଗ୍ରୀନ ରୁମ୍ ଗୋଟିଏ ଭିଆଇପି ରୁମ୍ ଗୋଟିଏ ରେକର୍ଡରୁମ ସହ ଚିକିହା ପାଇଁ ବ୍ୟବସ୍କା ରହିଛି ଏହା କାର୍ଯ୍ୟକ୍ଷମ ହେବା ପରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏହି ସମ୍ମିଳନୀ ଗୃହରେ ଅନୁଷ୍ପିତ ହେବ ବୋଲି ଜଶାପଡିଛି

ଫଳରେ ମହକିଲମାନେ ଅଯଥା ହଇରାଣ ହରକତ ହେଉଛନ୍ତି ଅନେକ ମାମଲାର ଶୁଣାଣି ହୋଇପାରୁ ନାହି

ଏହି ପଦବୀ ସହ ଶ୍ରୀ ପାତ୍ର ଆରବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ମୁଦ୍ରାନୀତି କମିଟିର ସଦସ୍ୟ ରହିବେ

ଶ୍ରୀ ପାତ୍ର ଏବେ ଆରବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଛନ୍ତି

ଏହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ମକର ସଂକ୍ରାନ୍ତି ଏକ ସର୍ବଭାରତୀୟ ପର୍ବ

ଓଡ଼ିଶାରେ ମଧ୍ୟ ଏହାକୁ ଧୁମ୍ଧାମ୍ରେ ପାଳନ କରାଯାଏ

ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଶ କରାଯାଏ

ସ୍ୱର୍ଗଦ୍ୱାରରେ ତାଙ୍କୁ ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଇଥିଲା ତାଙ୍କ ବଡପୁଅ ଆଶ୍ବତୋଷ ମହାପାତ୍ର ମୁଖାଗି ଦେଇଥିଲେ

ବିନା ଲାଇସେନ୍ପରେ ଛାତ୍ରଛାତ୍ରୀ ଗାଡ଼ି ଚଳାଇପାରିବେ ନାହି